ତେବେ କିଛିଦିନର ଆଶ୍ୱ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ ଚିହ୍ବଟ ହେବା ଚିନ୍ତା ବଡ଼ାଇଦେଇଛି

ଏହି ଅବଧି ଭିତରେ କୌଣସି ମଧାହ ବିରତି ହେବନାହିଁ ବୋଲି ଶ୍ରୀ ମହାପାତ୍ର ଚିଠିରେ ଉଲ୍କେଖ କରିଛନ୍ତି